ରୁଷର ଭ୍ଲାଡିଭଷକ୍ ସହରରେ ଆୟୋଜିତ ହେଉଥିବା ପଞ୍ଚ ପ୍ରାଚ୍ୟ ଆର୍ଥିକ ମଞ୍ଚ ବା ଇଇଏଫ୍ ଶିଖର ବୈଠକରେ ସେ ଯୋଗ ଦେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଭାରତ ରୁଷ ବିଂଶତମ ଶିଖର ବୈଠକରେ ଅଂଶଗ୍ରହଣ କରିବେ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ଅବସରରେ ତେିଳ ଓ ବାଷ୍କ ଉତ୍ତୋଳନ ନେଇ ଭାରତ ଓ ରୁଷ ମଧ୍ୟରେ ଯେଉଁ ସମ୍ପର୍କ ରହିଛି ତାହାକୁ ଅଧିକ ମଜବୁତ କରିବାକୁ ଉଦ୍ୟମ କରିବେ ଦୁଇ ଦେଶ ମଧ୍ୟରେ ପ୍ରତୀରକ୍ଷା ଓ ଆଣବିକ ଶକ୍ତି ବିନିଯୋଗ କ୍ଷେତ୍ରରେ ଯେଉଁ ସହଯୋଗ ରହିଛି ସେହି ସମ୍ପର୍କର ଊର୍ଦ୍ଧ୍ୱକୁ ଯାଇ ଆହୁରି ଅଧିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଉଦ୍ୟମ କରାଯିବ ଖଶି ଦକ୍ଷତା ବିକାଶ ଇସ୍କାତ ଔଷଧପତ୍ର ଶିକ୍ଷା ଏବଂ କୃଷି ଆଦି କ୍ଷେତ୍ରରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଗ୍ରହୀ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଦ୍ୱିପକ୍ଷିୟ ମଧ୍ୟରେ ଏକାଧିକ ବୁଝାମଣା ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ବୈଦେଶିକ ସଚିବ ଶ୍ରୀ ଗୋଖଲେ କହିଛନ୍ତି ପିଏମ୍ ଗରଭି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଆକବର ରୋଡରେ ଗର୍ବି ଗୁଜରାଟ ଭବନକୁ ଗତକାଲି ଉଦ୍ଘାଟନ କରିଛନ୍ତି

ଗୁଜରାଟ ଲୋକଙ୍କ ପାଇଁ ନୂଆଦିଲ୍ଲୀରେ ରହିବାକୁ ଏଥିରେ ସୁବିଧା ମିଳିବ ପରେ ବିଜ୍ଞାନଭବନଠାରେ ଆୟୋଜିତ ସମାବେଶକୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଗୁଜରାଟ ସରକାର ରାଜ୍ୟର ଉନ୍ନତି ପାଇଁ ନେଉଥିବା ପଦକ୍ଷେପ ସଂପର୍କରେ କହିଥିଲେ ସେ କହିଥିଲେ ଯେ ଗୁଜରାଟ ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଗତିକୁ ଅଗ୍ରାଧିକାର ଦେଇ ଆସିଛି ସେ କହିଛନ୍ତି ଯେ ଗୁଜରାଟ ଜଳ ଅମଳ ଏବଂ ପାଇପ୍ ଦ୍ୱାରା ପିଇବା ପାଣି ଯୋଗାଣରେ ଭଲ କାମ କରୁଛି

ପ୍ରଧାନମନ୍ତ୍ରୀ ମଧ୍ୟ ବିଭିନ୍ନ ରାଜ୍ୟର ସାଂସ୍କୃତିକ ପରମ୍ପରାର ସ୍ୱରକ୍ଷା ଉପରେ ଆଲୋଚନା କରିଥିଲେ ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଉତ୍ତପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ ଓ ଅନ୍ୟମାନେ ଉପସ୍ଥିତ ଥିଲେ ରାଜନାଥ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ନିବିଡ଼ କରିବା ସହ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଜାପାନ୍ ଓ ଭାରତ ଏକମତ ହୋଇଛନ୍ତି ଟୋକିଓଠାରେ ଅନୁଷ୍ଠିତ ଭାରତ ଜାପାନ୍ ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ବୈଠକରେ ସହ ଅଧ୍ୟକ୍ଷତା କର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ଜାପାନ୍ ପ୍ରତିପକ୍ଷ ଟାକେସି ଆଇ ୱାୱାଙ୍କ ସହ ଭିନ୍ନ ନିରାପତ୍ତା ପ୍ରସଙ୍ଗରେ ମତବିନିମୟ କରିଛନ୍ତି ଦୁଇ ଦେଶର ସୁରକ୍ଷା ଏବଂ ନିରାପତ୍ତା ପାଇଁ ପ୍ରତିରକ୍ଷା ସହଯୋଗକୁ ଅଧିକ ଦୂଡ଼ କରିବାକୁ ଦ୍ୱିପକ୍ଷ ରାଜି ହୋଇଛନ୍ତି ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ଜାପାନ୍ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ ମଧ୍ୟ ଭେଟିଛନ୍ତି ଜାପାନ୍ ଗସ୍ତ ଶେଷ ପରେ ପ୍ରତିରକ୍ଷା ମନ୍ତ୍ରୀ ଦକ୍ଷିଣ କୋରିଆ ଯିବେ ଚନ୍ଦ୍ରଯାନ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ ପ୍ରୟାସରେ ଚନ୍ଦ୍ରଯାନରୁ ଅଲଗା ହୋଇଥିବା ଲ୍ୟାଣ୍ଡର ବିକ୍ରମର ଆଜି ସକାଳେ ପ୍ରଥମ କକ୍ଷ ପରିବର୍ତ୍ତନ ପ୍ରକ୍ରିୟା ସମ୍ପନ୍ନ କରାଯିବ

ଏହି ପୂଥକିକରଣ ପ୍ରକ୍ରିୟା ଶେଷ ପରେ ଏବେ ମୂଳଯାନ ଚନ୍ଦ୍ରରର ଯେଉଁ କକ୍ଷରେ ପରିକ୍ରମା କରୁଛି ଲ୍ୟାଣ୍ଡର ମଧ୍ୟ ପ୍ରାୟ ସମାନ କକ୍ଷପଥରେ ଚନ୍ଦ୍ରକୁ ପ୍ରଦକ୍ଷୀଣ କରୁଛି

ଆସନ୍ତାକାଲି ଯେଉଁ କକ୍ଷପଥ ପରିବର୍ତ୍ତନ କରାଯିବ ତଦ୍ୱାରା ଏହା ଚନ୍ଦ୍ରର ଆହୁରି ନିକଟବର୍ତ୍ତୀ ହେବ

ଏହାଦ୍ୱାରା ଆସନ୍ତା ସାତ ତାରିଖରେ ଲ୍ୟାଣ୍ଡର ଚନ୍ଦ୍ରପୂଷ୍ଠରେ ଧୀରେ ଧୀରେ ଅବତରଣ କରିବା ପାଇଁ ପଥ ପରିଷ୍କାର ହୋଇଯିବ ଯାଧବ ଇସଲାମାବାଦ୍ ଉଚ୍ଚାୟୁକ୍ତଙ୍କ ପୂର୍ଣ୍ଣାଙ୍ଗ ରିପୋର୍ଟ ମିଳିବା ପରେ ପାକିସ୍ତାନରେ ବନ୍ଦିଥିବା ଭାରତୀୟ ନାଗରିକ ତଥା ପୂର୍ବତନ ସେନାଅଧିକାରୀ କୁଳଭୂଷଣ ଯାଧବ ମାମଲାରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାରତ ପକ୍ଷରୁ କୁହାଯାଇଛି ପାକିସ୍ତାନ କର୍ତ୍ତପକ୍ଷ ଆନ୍ତର୍ଜାତିକ ଅଦାଲତଙ୍କ ନିର୍ଦ୍ଦେଶରେ ଶ୍ରୀ ଯାଧବଙ୍କୁ ଦୂତାବାସ ସ୍ତରୀୟ ସମ୍ପର୍କ ସ୍ଥାପନ ସୁବିଧା ଦେବା ପରେ ଭାରତର ଉପ ଉଚ୍ଚାୟୁକ୍ତ ଗତକାଲି ପାକିସ୍ତାନର ଏକ ଜେଲ୍ରେ କୁଲଭ୍ଷଣଙ୍କୁ ଭେଟିଥିଲେ ଉଭୟଙ୍କ ମଧ୍ୟରେ ଦୁଇ ଘଙ୍କାରୁ ଅଧିକ ସମୟ କଥାବାର୍ତ୍ତା ହୋଇଥିଲା ପୂର୍ଣ୍ଣାଙ୍ଗ ରିପୋର୍ଟ ମିଳିବା ପରେ କୁଳଭୂଷଣ କିପରି ଅଛନ୍ତି ତାହା ଜଣାପଡ଼ିବ ଏହାଛଡ଼ା ଆନ୍ତର୍ଜାତିକ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କୁ କୂଟନୈତିକ ସମ୍ପର୍କ ସ୍ଥାପନର ସୁବିଧା ସୁଯୋଗ ମିଳୁଛି କି ନାହିଁ ତାହା ମଧ୍ୟ କଣାପଡ଼ିବ

ତାଙ୍କୁ ନିକ ଦେଶର ଦୂତାବାସ ସହ ସମ୍ପର୍କ ରଖିବାର ସୁଯୋଗ ଦେବା ପାଇଁ ବିଶ୍ୱ ଅଦାଲତ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଥିଲେ

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ ନାଗରିକ ପଞ୍ଜିକା ପ୍ରସ୍ତୁତି ବେଳେ ଯେଉଁମାନେ ଏଥିରୁ ବାଦ୍ ପଡ଼ିଯାଇଛନ୍ତି ସେମାନଙ୍କୁ ଆବଶ୍ୟକ ଆଇନଗତ ସହାୟତା ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଉଛି

ଯେଉଁମାନେ ଚୃଡ଼ାନ୍ତ ତାଲିକାରେ ସ୍ଥାନ ପାଇନାହାନ୍ତି ସେମାନଙ୍କୁ ଅଟକ ରଖାଯିବ ନାହିଁ ଏବଂ ସେମାନଙ୍କର ନାଗରିକତ୍ୱ ପ୍ରମାଣିତ କରିବାକୁ ସମସ୍ତ ପ୍ରକାର ଆଇନ୍ଗତ ସୁବିଧା ଯୋଗାଇ ଦିଆଯିବ ନ୍ୟୁଟ୍ରିସନ୍ ୱିକ୍ ଉଚ୍ଚ ରକ୍ତଚାପ ଓ ମଧ୍ରମେହ ଭଳି ଜୀବନଶୈଳୀ ରୋଗର ମ୍ରକାବିଲା ପାଇଁ ଭାରତୀୟ ଭେସଜ ଗବେଷଣା ପରିଷଦର ଜାତୀୟ ପୋଷଣ ପ୍ରତିଷ୍ଠାନ କେତେକ କାର୍ଯ୍ୟ ହାତକୁ ନେବା ପାଇଁ ଯାଉଛି ଏହି ଦୂଇ ରୋଗର ମୁକାବିଲା ପାଇଁ ଖାଦ୍ୟ ଓ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଉପରେ ଏହା ଗୁରୁତ୍ୱ ଦେବ ଏଥିପାଇଁ ସ୍ବଚନା ଶିକ୍ଷା ଓ ଯୋଗାଯୋଗ ବ୍ୟବସ୍ଥାକୁ ଉପଯୋଗ କରାଯିବ ଅଙ୍ଗନବାଡ଼ିର କର୍ମିମାନେ ଏହିସବୁ ତଥ୍ୟ ଲୋକଙ୍କୁ ଅବଗତ କରାଇବେ ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ ପୋଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍କର ଆର୍ ହେମଲତା ଆକାଶବାଣୀକୁ କହିଛନ୍ତି ଅତ୍ୟଧିକ ଓଜନ ପ୍ରଥୁଳତା ବୃଦ୍ଧି ମଧୁମେହ ଉଚ୍ଚରକ୍ତଚାପ ଏବଂ ଅଣସଂକ୍ରମିତ ବ୍ୟାଧି ସମ୍ପର୍କରେ ତାଙ୍କ ପ୍ରତିଷାନ ପକ୍ଷରୁ ବ୍ୟାପକ ତଥ୍ୟାବଳୀ ସଂଗ୍ରହ କରାଯାଇଛି

ପୋଷଣ ସପ୍ତାହ ପାଳନ ଅବସରରେ କାତୀୟ ପୋଷଣ ପ୍ରତିଷ୍ଠାନ ପକ୍ଷରୁ ଛାତ୍ର ଓ ଶିକ୍ଷକମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ଏହି ସପ୍ତାହ ଆସନ୍ତା ଶନିବାର ପର୍ଯ୍ୟନ୍ତ ଚାଲିବ

ମହାରାଷ୍ଟ୍ରରେ ପ୍ରଥମ ଦିନରେ ଶ୍ରଦ୍ଧାଳୁମାନେ ନିକ ଘରେ ଏବଂ ପଶ୍ଚପରେ ମାଟିରେ ନିର୍ମିତ ଗଣେଶ ମୂର୍ତ୍ତିଙ୍କୁ ପୂଜା କରିଛନ୍ତି

ହଜ୍ ଆରେଞ୍ଜମେଣ୍ଟ ଆଗାମୀ ହଜ୍ ଯାତ୍ରା ଅବସରରେ ଭାରତୀୟ ଯାତ୍ରୀମାନଙ୍କ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରିବାକୁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଶାଳୟର ସଚିବ ଶୈଳେଶଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସାଉଦିଆରବ ଯାଇ ସେଠାକାର କର୍ତ୍ତ୍ୱପକ୍ଷଙ୍କ ସହ ଆଲୋଚନା କରିଛି ବିମାନ ବନ୍ଦରରେ ଯାତ୍ରୀମାନଙ୍କୁ ଅଧିକ ସମୟ ଯେପରି ଅପେକ୍ଷା କରିବାକୁ ନ ପଡ଼େ ସେମାନଙ୍କର ତୀର୍ଥଯାତ୍ରାପଥ ନିର୍ଦ୍ଧାରଣ ଓ ରହଣି ଆଦି ବିଷୟରେ ଭାରତୀୟ ପ୍ରତିନିଧି ଦଳ ଆଲୋଚନା କରିଛି ଆସନ୍ତା ବର୍ଷ ମଧ୍ୟ ହଜ୍ ଯାତ୍ରା ପାଇଁ ଭାରତୀୟମାନେ ଯେପରି ସୁବିଧା ସୁଯୋଗ ପାଇବେ ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି ଚଳିତ ବର୍ଷ ଭାରତୀୟ ହଜ୍ ଯାତ୍ରୀ କୌଣସି ଅସ୍ରବିଧାର ସମ୍ମୁଖୀନ ହୋଇନଥିବାର୍ ଭାରତ ସେଥିପାଇଁ ସାଉଦି କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି ଏଥର ରେକର୍ଡ ସଂଖ୍ୟକ ଦୂଇ ଲକ୍ଷ ଭାରତୀୟ ହଜ୍ ଯାତ୍ରୀ କରିଥିଲେ

ଭାରତ ପାଇଁ ରବିନ୍ଦ୍ର ଜାଡେଜା ଓ ମହମ୍ମଦ ସାମି ତିନିଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ

ଆଇଏସ୍ଏସ୍ଏଫ୍ ରିଓ ଡି କେନେରିଓରେ ଅନୁଷ୍ଠିତ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ରାଇଫଲ ପିସ୍ତଲ ଚାମ୍ପିଅନ୍ସିପ୍ରେ ଭାରତ ପାଞ୍ଚଟି ସ୍ୱର୍ଣ୍ଣ ଦୁଇଟି ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ପାଇ ତାଲିକାର ଶୀର୍ଷରେ ରହିଛି